ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ଘକ୍ଷତାରେ ଅନୁଷ୍ଠିତ ବୟନ ହସ୍ତଶିଳ ଓ ହସ୍ତକଳା ବିଭାଗର ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରସ୍ତୁତ ହେଉଥିବା ଉକ୍କୁଷ୍ଟ ହସ୍ତତ୍ତ ସାମଗ୍ରୀ ଯେପରି ଆନ୍ତର୍କାତିକ ସ୍ତରରେ ଖ୍ୟାତି ଅର୍ଜନ କରିବ ସେଥିଲାଗି ଏ ସବୁର ପ୍ରସ୍ତୁତି ସମୟରେ ଗୁଶାତ୍କକ ଦିଗପ୍ରତି ଦୃଷ୍କ ଦିଆଯିବ